ରସାୟନ ଓ ସାର ମନ୍ତ୍ରଣାଳୟ କହିଛି ଚୀନ୍ରେ କରୋନା ଭୂତାଣୁ ସଂକ୍ରମଣ ହେବା ପରଠାରୁ ଭାରତର ଔଷଧ ଉତ୍ପାଦନ ବିଭାଗ କ୍ରମାଗତ ଭାବେ ଔଷଧ ଉତ୍ପାଦନର ତଦାରଖ କର୍ରଛି ମନ୍ତ୍ରଣାଳୟ କହିଛି ଗୃହ ମଧ୍ୟରେ ଆବଦ୍ଧ ହୋଇ ରହିବାପାଇଁ ଲାଗ୍ର କରାଯାଇଥିବା କଟକଣା ସମୟରେ ପର୍ଯ୍ୟାପ୍ତ ପରିମାଣର ଔଷଧପତ୍ର ଓ ଅନ୍ୟାନ୍ୟ ଚିକିତ୍ସା ସାମଗ୍ରୀର ଉତ୍ପାଦନ ଯେପରି ଜାରି ରହିବ ସେଥିପ୍ରତି ସମସ୍ତ ଉଦ୍ୟମ ବଳବତ୍ତର ରହିଛି ମନ୍ତ୍ରଣାଳୟ କହିଛି ବିଭାଗ ପକ୍ଷରୁ ଔଷଧପତ୍ର ସମେତ ଏହିସବୁ ସାମଗ୍ରୀ ଉପଲହ୍ଧ ହେବା ସେଗୁଡ଼ିକର ଯୋଗାଣ ଓ ଅନ୍ୟାନ୍ୟ ବିଷୟ ଉପରେ ତୀକ୍ଷ୍ଣ ଦୂଷ୍ଟି ରଖାଯାଇଛି ଏକ୍ଷେତ୍ରରେ ଅନ୍ୟ ବିଭାଗ ଓ ରାଜ୍ୟ ଏବଂ କେନ୍ଦ୍ରଶାସିତ ଅଞ୍ଚଳଗ୍ରଡ଼ିକର ସହାୟତା ନିଆଯାଉଛି ଔଷଧ ଉତ୍ପାଦନ ବିଭାଗ' ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ ବାଣିଜ୍ୟ ଓ ଶିଳ୍ପ ମନ୍ତ୍ରଣାଳୟ ବହିର୍ଗୁଳ୍କ କର୍ତ୍ତ୍ୱପକ୍ଷ କେନ୍ଦ୍ର ଓ ରାଜ୍ୟ ଔଷଧପତ୍ର ନିୟନ୍ତ୍ରଣକାରୀ ସଂସ୍ଥା ସମସ୍ତ ରାଜ୍ୟ ସରକାର ଓ କେନ୍ଦ୍ରଶାସିତ ଅଞ୍ଚଳଗୁଡ଼ିକର ପ୍ରଶାସନ ଏବଂ ବିଭିନ୍ନ ଔଷଧ ଓ ଚିକିତ୍ସା ସାମଗ୍ରୀ କ୍ଷେତ୍ରର ସଂଘଗୁଡ଼ିକ ସହ ମିଶି କାର୍ଯ୍ୟ କର୍ତ୍ଥିଛି ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ କହିଛି ବିଭାଗ ପକ୍ଷରୁ ଏକ କେନ୍ଦ୍ରୀୟ କଣ୍ଟ୍ରୋଲ୍ ରୁମ୍ ସ୍ଥାପନ କରାଯାଇଛି

ଗଭ୍ ମାଇଗ୍ରାଣ୍ଟ୍ ୱାର୍କର୍ସ ଗୃହ ମଧ୍ୟରେ ଆବଦ୍ଧ ହୋଇ ରହିବା ସମୟରେ ଅନ୍ୟତ୍ର ଯାଇ କାର୍ଯ୍ୟ କରୁଥିବା ଶ୍ରମିକମାନେ ସେମାନଙ୍କର କର୍ମସ୍ଥଳୀ ଓ ରହୁଥିବା ସ୍ଥାନଗୁଡ଼ିକରେ ଆବଦ୍ଧ ହୋଇ ରହିବାପାଇଁ ସରକାର ସେମାନଙ୍କୁ ପରାମର୍ଶ ଦେଇଛନ୍ତି ଏ ସଂକ୍ରାନ୍ତୀୟ ଏକ ପରାମର୍ଶ ସୂଚୀ ଜାରି କରି ସ୍ୱରାଷ୍ଟ୍ର ମନ୍ତ୍ରଶାଳୟ କହିଛି ସେହିଭଳି ଶ୍ରମିକମାନଙ୍କୁ ସେମାନଙ୍କର ନିଯୁକ୍ତିଦାତା କିୟା ଘର ମାଲିକମାନେ ବାହାର କରିପାରିବେ ନାହିଁ ପରାମର୍ଶ ସୂଚୀରେ କୁହାଯାଇଛି ଯେଉଁ ଶ୍ରମିକମାନେ ସେମାନଙ୍କର ଗୃହ ଅଭିମୁଖେ ଦଳବଦ୍ଧ ହୋଇ ବାହାରି ସାରିଛନ୍ତି ଓ ସେମାନଙ୍କର ଘରେ ପହଞ୍ଚପାରି ନାହାନ୍ତି କିମ୍ବା ରାସ୍ତାରେ ଅଛନ୍ତି ସେମାନେ ଯେଉଁ ଯେଉଁ ସ୍ଥାନରେ ରହିଛନ୍ତି ତାହା ଜାଣିବା ପରେ ସେମାନଙ୍କର ଚିକିତ୍ସା ବ୍ୟବସ୍ଥା କରାଯିବ ଯେଉଁ ଶ୍ରମିକମାନେ ବିଭିନ୍ନ ରେଳ ଷ୍ଟେସନ୍ ଓ ବସ୍ଷାଣ୍ଟ୍ଗୁଡ଼ିକରେ ରହିଛନ୍ତି ସେମାନଙ୍କର ନାମ ସ୍ଥାନୀୟ ଠିକଣା ଓ ସ୍ଥାୟୀ ଠିକଣା ତଥା ମୋବାଇଲ୍ ଫୋନ୍ ନମ୍ଭର ଲିପିବଦ୍ଧ କରି ରଖାଯିବ ଜିଲ୍ଲା ସ୍ୱାସ୍ଥ୍ୟ ପ୍ରଶାସନଗୁଡ଼ିକ ପକ୍ଷରୁ ଟିମ୍ମାନ ପଠାଯାଇ ସେହିଭଳି ଲୋକମାନଙ୍କର ଥର୍ମାଲ୍ ଯଞ୍ଚ୍ କରାଯିବ

ଯେଉଁମାନଙ୍କ ପାଖରେ ଏଭଳି କୌଣସି ଲକ୍ଷଣ ଦେଖାଯିବ ନାହିଁ ସେମାନଙ୍କୁ ଭବିଷ୍ୟତରେ ସଂକ୍ରମଣରୁ ସୁରକ୍ଷା ଦେବାପାଇଁ ସେମାନଙ୍କର ସମସ୍ତ ବିବରଣୀ ଲିପିବଦ୍ଧ କରି ରଖାଯିବ

ଯେଉଁ ଶ୍ରମିକମାନେ ସେମାନଙ୍କର ନିଜ ଘରେ ପହଞ୍ଚପାରି ନାହାନ୍ତି ସେମାନଙ୍କ ପାଇଁ ପୃଥକ୍ ଆଶ୍ରୟସ୍ଥଳୀ ସ୍ଥାପନ କରାଯିବ ଆଶ୍ରୟସ୍ଥଳୀଗୁଡ଼ିକରେ ରହୁଥିବା ଶ୍ରମିକମାନଙ୍କର ସମସ୍ତ ତଥ୍ୟ ସେହିସବୁ ଆଶ୍ରୟସ୍ଥଳୀଗୁଡ଼ିକରେ ଲିପିବଦ୍ଧ କରି ରଖାଯିବ ଆଶ୍ରୟସ୍ଥଳୀଗୁଡ଼ିକରେ ରହ୍ତ୍ଧିବା ଶ୍ରମିକମାନେ ସେମାନଙ୍କର ଆପତ୍ତି ଅଭିଯୋଗ ବିଷୟରେ ଜଣାଇବାପାଇଁ ପ୍ରଶାସକ କିମ୍ବା ନିମ୍ବସ୍ଥ ଅଫିସରମାନଙ୍କର ଯୋଗାଯୋଗ ନମ୍ଭର ସେମାନଙ୍କୁ ଯୋଗାଇ ଦିଆଯିବ ପୂଥକ୍ କରି ରଖାଯାଇଥିବା ସମସ୍ତ ବ୍ୟକ୍ତିମାନଙ୍କର ଦୈନନ୍ଦିନ ଭିଭିରେ ଡାକ୍ତରୀ ପରୀକ୍ଷା କରାଯିବ

ସେହିସବୁ ବ୍ୟକ୍ତିମାନେ ସଂକ୍ରମିତ ହୋଇଥିବାର ପରୀକ୍ଷାରୁ ଜଣାପଡ଼ିଲେ ଆଇସିଏମ୍ଆର୍ ପରୀକ୍ଷା ନିୟମାବଳୀ ଅନୁସାରେ ସେମାନଙ୍କ ସହ ସଂସ୍ୱର୍ଶରେ ଆସିଥିବା ବ୍ୟକ୍ତିମାନଙ୍କୁ ପୃଥକ୍ କରି ରଖାଯିବ ଓ ଯାଞ୍ଚ କରାଯିବ

ଶ୍ରୀ ଅଗ୍ରୱାଲ କହିଛନ୍ତି ନୀତି ଆୟୋଗ ସଦସ୍ୟ ଡକ୍କର ବିନୋଦ ପଲ ଏବଂ ପ୍ରଧାନମନ୍ତ୍ରୀଙ୍କ ପ୍ରଧାନ ବିଜ୍ଞାନ ପରାମର୍ଶଦାତା ପ୍ରଫେସର କେ ବିଜୟ ରାଘବନଙ୍କ ଅଧ୍ୟକ୍ଷତାରେ ସରକାର ଏକ କ୍ଷମତାପନ୍ନ କମିଟି ଗଠନ କରିଛନ୍ତି ଏହି କମିଟି କରୋନା ଭୂତାଣୁର ମୁକାବିଲା ପାଇଁ ଗବେଷଣା ଓ ବିକାଶ କାର୍ଯ୍ୟ ଉପରେ ଆଲୋକପାତ କରିବା ସହ ବିଭିନ୍ନ ବିଜ୍ଞାନ ଗବେଷଣା ସଂସ୍ଥା ନିୟନ୍ତ୍ରକ ସଂସ୍ଥା ଓ ବେସରକାରୀ ଉଦ୍ୟୋଗଗୁଡ଼ିକ ମଧ୍ୟରେ ସମନ୍ୱୟ ରକ୍ଷା କରିବ

ଭାରତୀୟ ଷ୍ଟେଟ୍ ବ୍ୟାଙ୍କ୍ର କର୍ମଚାରୀମାନେ ଏହି ପାଣ୍ଠିକୁ ଅର୍ଥ ଦାନ କରିବା ଲାଗି ନିଷ୍ପଭି ଗ୍ରହଣ କରିଛନ୍ତି

ଭେଷ୍ଟିଲେଟର୍ଗୁଡ଼ିକ ପାଇଁ ଯନ୍ତାଂଶଗୁଡ଼ିକୁ ଖୁବ୍ ଶୀଘ୍ର ନିର୍ମାଣ କରାଯିବ ଓ ସେଗୁଡ଼ିକର ଯୋଡ଼େଇ କରାଯିବା ପରେ ସେଗୁଡ଼ିକ ବ୍ୟବହାରଯୋଗ୍ୟ ହେବ ଆମ ସମ୍ଭାଦଦାତା ଜଣାଇଛନ୍ତି ଭେଷିଲେଟର୍ଗୁଡ଼ିକ ପ୍ରତି ବର୍ଦ୍ଧିତ ଚାହିଦାକୁ ଦୃଷ୍ଟିରେ ରଖି ଆଇଆଇଟି କାନ୍ପୁରର ଜେବ ବିଜ୍ଞାନ ଓ ଜେବ ଇଞ୍ଜିନିୟରିଙ୍ଗ୍ ବିଭାଗ ଏଭଳି ସ୍ଥାନାନ୍ତରିତ ହୋଇପାର୍ଥିବା ଭେଷ୍ଟିଲେଟର୍ ନିର୍ମାଣ କରିବାପାଇଁ ଡିକାଇନ୍ ପ୍ରସ୍ତତ କରିଛନ୍ତି ଯେତେ ଶୀଘ୍ର ସମ୍ଭବ ସେଭଳି ଭେଷ୍ଟିଲେଟର୍ଗ୍ରଡ଼ିକ ନିର୍ମାଣ କରିବାପାଇଁ ବିଶେଷଜ୍ଞମାନଙ୍କର ଏକ ଦଳ କାର୍ଯ୍ୟ କରୁଛନ୍ତି ଜୈବ ବିଜ୍ଞାନ ଓ କ୍ଜେବ ଇଞ୍ଜିନିୟରିଙ୍ଗ୍ ବିଭାଗର ପ୍ରଫେସର ଅମିତାଭ୍ ବନ୍ଦୋପାଧ୍ୟାୟ ଆମ ସମ୍ଭାଦଦାତାଙ୍କୁ ଜଶାଇଛନ୍ତି ଦେଶର ହସ୍ୱିଟାଲ୍ଗୁଡ଼ିକ ପାଇଁ ଆଗକୁ ଏଭଳି ହକାର ହକାର ସ୍ଥାନାନ୍ତରିତ ହୋଇପାରୁଥିବା ଭେଷ୍ଟିଲେଟର୍ର ଆବଶ୍ୟକତା ଦେଖାଦେବ ସେଦୃଷ୍ଟିରୁ ଏକ ବିଶେଷଜ୍ଞ ଦଳ ଏ ଦିଗରେ କାର୍ଯ୍ୟ କରୁଥିବାର ସେ ଜଣାଇଛନ୍ତି

କୋଭିଡ଼ି ନାଇଷିନ୍ର ସାମାଜିକ ଅର୍ଥନୈତିକ ପ୍ରଭାବର ମୁକାବିଲା ପାଇଁ ସାମୃହିକ ଦାୟିତ୍ୱବୋଧତା ଓ ବିଶ୍ୱ ଏକତା ଶୀର୍ଷକ ଏକ ନୂଆ ରିପୋର୍ଟ ପ୍ରକାଶ କରି ଶ୍ରୀ ଗୁଟେରସ୍ କହିଛନ୍ତି କରୋନା ଭୂତାଣୁ ସଂକ୍ରମଣ ଯୋଗୁଁ ବିଶ୍ୱ ଅର୍ଥନୀତି ଘୋର ଆର୍ଥକ ସଙ୍କଟର ସମ୍ମୁଖୀନ ହେବ ଏହା କେବଳ ଏକ ସ୍ୱାସ୍ଥ୍ୟ ସମସ୍ୟା ନୁହେଁ ବୋଲି ଉଲ୍ଲେଖ କରି ଶ୍ରୀ ଗୁରେରସ୍ କହିଛନ୍ତି ଏହା ଏକ ମାନବୀୟ ସଙ୍କଟ ଯାହାର ମୁକାବିଲା ପାଇଁ ବିଶ୍ୱର ଉନ୍ନତ ଦେଶଗୁଡ଼ିକ ଦ୍ୱାରା ସମନ୍ୱିତ ନିର୍ଷ୍ଣାୟକ ସାମ୍ବହିକ ଓ ନବୀକୃତ ନୀତିର ଯଥେଷ୍ଟ ଆବଶ୍ୟକତା ରହିଛି